ବିଭିନ୍ ରାକ୍ୟରେ ବଷା ସ ଆୟୁଷ୍ମାନ କେନ୍ଦ ସରକାରଙ୍କ ଆୟୁଷ୍ଗାନ ଯୋଜନାରେ ସାମିଲ ହେବା ପାଇଁ ଓଡ଼ିଶା ସରକାରଙ୍କୁ କେନ୍ଦ୍ର ସରକାରଙକ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି

ତେବେ ଓଡ଼ିଶା ସରକାର ଏହାକୁ ଗ୍ରହଶ କରିନଥିଲେ

କାର୍ଯ୍ୟାଳୟର ଅଧିକାରୀମାନେ ସେମାନଙ୍କୁ ସ୍ୱାଗତ କରିବା ସହ ଶୁଭେଛା ଜଣାଇଛନ୍ତି

ବୈଠକରେ ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଅପରେସନ୍ ଆର୍ପି କୋଚେ ଯୋଗଦେଇ ମାଓ ମ୍ରକାବିଲା ନେଇ ସମୀକ୍ଷା କରିଛନ୍ତି

ତେଣ୍ ଅନ୍ତଃଜିଲ୍ଲା ସମନ୍ୱୟ ରକ୍ଷା ମିଳିତ ମାଓଦମନ ଅପରେସନ୍ କିପରି କରାଯିବ ସେ ନେଇ ସମୀକ୍ଷା କରିଥିଲେ

ଖବର ପାଇ ଅଗ୍ରିଶମ ବାହିନୀ ଘଟଣାସ୍କଳରେ ପହଞ୍ ନିଆଁକୁ ଆୟତ୍ତ କରିଛି

ଜିଲ୍ଲାର ଦୁର୍ଗମ ଓ ଅଗମ୍ୟ ଅଞ୍ଚଳରେ ଡାକ୍ତର ଅଭାବ ଥିବାବେଳେ ଏଭଳି ବ୍ୟବସ୍ଗାରେ ସ୍ୱାସ୍ଷ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ଏହି ଡିଜିଟାଲ୍ ଡିସ୍ପେନ୍ସରୀ ଖୋଲାଯାଇଛି

ଭଳି ସମସ୍ତ ସୁବିଧା ଉପଲହ ହୋଇଥାଏ

ଦେବ ବିବାହ ପାଇଁ ଧୁମ୍ଧାମ୍ରେ ଆୟୋଜନ ଚାଲିଛି

ଏହି ମ୍ ଚ୍ଟିକୁ ସର୍ବସାଧାରଣଙ୍କ ପାଇଁ ଟିକେଟ୍ମୁକ୍ତ କରାଯାଇଛି

ମହିଳା ଜଶକ ମଲଣ୍ଡା ଗ୍ରାମ ନିକଟ ଜଙ୍ଗଲକୁ ମହୁଲ ତୋଳିବାକୁ ଯାଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା ଫଳରେ ଘଟଶାସ୍କଳରେ ତାଙ୍କର ମୃତ୍ୟୁ ହୋଇଯାଇଛି

ବଙ୍ଗୋପସାଗରର ଦକ୍ଷିଣ ଭାଗରେ ପବନର ବେଗ ଅଧିକ ଥିବାର୍ ମୌସ୍ବମୀ ଅଧିକ ସକ୍ରିୟ ହେଉଛି

ଆକି ଦକ୍ଷିଶ ଓଡ଼ିଶାର ଗୋଟିଏ ଦୂଇଟି ସ୍ସାନରେ ବର୍ଷା ସହ ବଜ୍ରପାତ ହେବାର ସୟାବନା ରହିଛି